ବିଜେପି ନେତା ପେମା ଖାଣ୍ଡୁ ଦ୍ୱିତୀୟ ଥରପାଇଁ ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି

ଭ୍ରବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି

ପଞ୍ଚମ ବାର ଲାଗି ରାଜ୍ୟର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିବାରୁ ଶ୍ରୀ ପଟ୍ଟନାୟକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିନନ୍ଦନ ଜଣାଇଛନ୍ତି ସେ ଓ ତାଙ୍କ ସରକାର ଲୋକମାନଙ୍କର ଆଶା ଓ ଆକାଂକ୍ଷାର ପୂରଣ କରିବାରେ ସଫଳ ହେବେ ବୋଲି ସେ କାମନା କରିଛନ୍ତି କେନ୍ଦ୍ରରୁ ଓଡ଼ିଶାକୁ ସମ୍ପର୍ଣ୍ଣ ସହଯୋଗ ପ୍ରଦାନ କରାଯିବା ବିଷୟ ସେ ପ୍ରତିଶ୍ରତି ଦେଇଛନ୍ତି

ଏଥରକୁ ମିଶାଇ ସେ ଦ୍ୱିତୀୟ ଥରପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ରାଜ୍ୟପାଳ ବିଡି ମିଶ୍ରା ଶ୍ରୀ ଖାଣ୍ଡୁ ଓ ତାଙ୍କ ମନ୍ତିମଣ୍ଡଳର ସଦସ୍ୟମାନଙ୍କୁ ଇଟାନଗରଠାରେ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି

ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରବୀଶ କୁମାର କହିଛନ୍ତି ବାଂଲାଦେଶ ରାଷ୍ଟ୍ରପତି ମହଞ୍ଜଦ ଅବଦୂଲ୍ ହମିଦ୍ ଶ୍ରୀଲଙ୍କା ରାଷ୍ଟ୍ରପତି ମୈତ୍ରୀପାଳ ସିରିସେନା ମ୍ୟାମାର ରାଷ୍ଟ୍ରପତି ୟ ୱିନ୍ ମିିି୍କ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଭ୍ରଟାନ୍ ପ୍ରଧାନମନ୍ତ୍ରୀ ଡକ୍ଟର ଲୋଟେ ଶେରିଙ୍ଗ୍ ଓ ଥାଇଲ୍ୟାଶ୍ଡର ସ୍ୱତନ୍ତ୍ର ଦୃତ ଗ୍ରୀସାଦା ବୁନ୍ରାଚ୍ ଶପଥ ଗ୍ରହଣ ଉହବରେ ଯୋଗ ଦେବାକୁ ସମ୍ମତି ପ୍ରଦାନ କରିଛନ୍ତି ମରିସସ୍ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ୍ କ୍ରମାର ଜଗନ୍ନାଥ ଓ କିରଗୀଜ୍ ସାଧାରଣତନ୍ତ୍ର ରାଷ୍ଟ୍ରପତି ସୁରନ୍ବେ ଜିନ୍ବେକବ ମଧ୍ୟ ଯୋଗ ଦେବାକୁ ସମ୍ମତି ପ୍ରଦାନ କରିଛନ୍ତି

ଖବର ଅନୁସାରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳମାନଙ୍କୁ ଶପଥ ଗ୍ରହଣ ଉତ୍ସବକୁ ଆମନ୍ତ୍ରଣ କରାଯାଇଛି

ଏଥିପାଇଁ ଗତରାତିରେ ପାର୍ଲାମେଙ୍କରେ ଭୋଟିଂ ହୋଇଥିଲା

ଇଭା ଅବଦୁଲ୍ଲା ଉପବାଚସ୍କତି ନିର୍ବାଚିତ ହୋଇଛନ୍ତି

ଆଜି ମାଳଦ୍ୱୀପ ପାର୍ଲାମେଣ୍ଟର ଦ୍ୱିତୀୟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଗାମୀ ମାଳଦ୍ୱୀପ ଗସ୍ତ ସମୟରେ ସେ ଦେବାକୁ ଥିବା ବକ୍ତବ୍ୟ ଉପରେ ଆଲୋଚନା ହେବ

ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଓ କଷ୍ଟିସ୍ ଅନିରୁଦ୍ଧ ବୋଷଙ୍କ ଖଣ୍ଡପୀଠ କାର୍ତ୍ତିଙ୍କର ଆବେଦନକୁ ଖାରଜ କରିଦେଇଛନ୍ତି

ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ୍ ପମ୍ପିଓ ଭାରତର ବୈଦେଶିକ ମନ୍ତ୍ରୀଙ୍କ ସହ ବ୍ୟାପକ ବିଷୟରେ ଆଲୋଚନା ପାଇଁ ଆଗ୍ରହୀ ବୋଲି କହିଛନ୍ତି ଆମେରିକା ବୈଦେଶିକ ବିଭାଗ ମୁଖପାତ୍ର ମୁରୋଗାନ୍ ଓର୍ଟାଗସ୍ ଓ୍ୱାଶିଂଟନ୍ରେ ସାମ୍ବାଦିକମାନଙ୍କୁ କହିଛନ୍ତି ଭାରତର ସାଧାରଣ ନିର୍ବାଚନ ଶାନ୍ତିଶୃଙ୍ଖଳା ସହ ସମ୍ପନ୍ତ ହୋଇଥିବାରୁ ଆମେରିକା ସନ୍ତୋଷ ପ୍ରକାଶ କରିଛି ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ଉପରାଷ୍ଟ୍ରପତି ମାଇକ୍ ପେନ୍ସ୍ ଓ ବୈଦେଶିକ ମନ୍ତ୍ରୀ ମାଇକ୍ ପମ୍ପିଓ ଲୋକସଭା ନିର୍ବାଚନରେ ବିପୁଳ ବିଜୟ ପାଇଁ ଶ୍ରୀ ମୋଦିଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ଏକ ବିଜ୍ଞପ୍ତିରେ ରିଜର୍ଭ ବ୍ୟାଙ୍କ୍ କହିଛି ଜୁନ୍ ପହିଲାରୁ ଏହି ନୂଆ ସମୟ ଲାଗୁ ହେବ ଆର୍ଟିକିଏସ୍ ହେଉଛି ଏକ ଅନ୍ଲାଇନ୍ ଅର୍ଥପ୍ରେରଣ ବ୍ୟବସ୍ଥା ଯେଉଁଥିରେ ପ୍ରକୃତ ସମୟ ଭିଭିରେ ଟଙ୍କା ପଠାଯାଇଥାଏ ଏହି ବ୍ୟବସ୍ଥାରେ ଦୁଇ ଲକ୍ଷରୁ ଅଧିକ ଟଙ୍କା ପଠାଯାଇଥାଏ ଆର୍ଟିଜିଏସ୍ ବ୍ୟବସ୍ଥା ଅନୁସାରେ ଟଙ୍କା ପଠାଯିବାର କୌଣସି ସୀମା ଧାର୍ଯ୍ୟ କରାଯାଇ ନାହିଁ ଇରାନ୍ ଗଲ୍ଫ କଣ୍ଟି ଆମେରିକା ଓ ଇରାନ୍ ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତାର ଅନ୍ତପାଇଁ ସାଉଦୀ ଆରବ ଓ ସଂଯ୍ରକ୍ତ ଆରବ ଏମିରେଟ୍ସ୍ ସମେତ ଉପସାଗରୀୟ ଦେଶଗୁଡ଼ିକୁ କଥାବାର୍ତ୍ତାରେ ସାମିଲ୍ କରିବାକୁ ଇରାନ୍ ପ୍ରସ୍ତୁତ ଥିବାର ଜଣାଇଛି ଇରାନ୍ ଉପବୈଦେଶିକ ମନ୍ତ୍ରୀ ଆବାସ୍ ଆରକୀ ତାଙ୍କ କତାର ଗସ୍ତବେଳେ ବୈଦେଶିକ ମନ୍ତ୍ରୀ ସେଖ୍ ମହମ୍ମଦ ବିନ୍ ଅବଦୁଲ୍ରହମାନ ଅଲ୍ ଥାନିଙ୍କ ସହ କଥାବାର୍ଭାବେଳେ ଏହା ଜଣାଇଛନ୍ତି କତାର୍ ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଉଭୟ ଦେଶ ଉତ୍ତେଜନା ବୃଦ୍ଧି ଓ ସମସ୍ୟାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଇରାନ୍ ଆମେରିକା ଓ ତାହାର ମିତ୍ର ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଦିନକୁ ଦିନ ଉତ୍ତେଜନା ବୃଦ୍ଧି ପାଉଛି ଇତିମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ଫ୍ଙ୍କ ଜାତୀୟ ନିରାପତ୍ତା ଉପଦେଷା କନ୍ ବୋଲ୍ଟନ୍ ଆଜିର କଥାବାର୍ତ୍ତା ପାଇଁ ଗତକାଲି ଠାରୁ ୟୁଏଇରେ ଆସି ପହଞ୍ଚଥିଲେ

ଚଳିତ ବର୍ଷର ଶୀର୍ଷକ 'ସାଧାରଣ ଲୋକଙ୍କ ସୁରକ୍ଷା ଶାନ୍ତିର ସୁରକ୍ଷା' ରହିଛି ଏହି ଅବସରରେ ଏକ ବାର୍ତ୍ତା ଦେଇ ଜାତିସଂଘ ସେକ୍ରେଟାରୀ ଜେନେରାଲ୍ ଆଙ୍କୋନିଓ ଗୁଟେରସ୍ କହିଛନ୍ତି ଜାତିସଂଘ ଶାନ୍ତିରକ୍ଷୀ ବାହିନୀର ଯଥେଷ୍ଟ ଆବଶ୍ୟକତା ରହିଛି ଓ ବିଶ୍ୱର ଗଣ୍ଡଗୋଳିଆ ଅଞ୍ଚଳଗୁଡ଼ିକରେ ବାସ କରୁଥିବା ଲକ୍ଷ ଲୋକଙ୍କ ପାଇଁ ଏହା ଆଶାର କିରଣ ସଞ୍ଚାର କର୍ ଛି

ପୁଲିସ୍ ହାଜତ୍ରେ ଘଟିଥିବା ସେହି ମୃତ୍ୟୁ ଘଟଣା ବିଷୟରେ କାହିଁକି ଜଶାଯାଇ ନ ଥିଲା ସେ ବିଷୟରେ ପୁଲିସ୍ କମିଶନର୍ ସ୍ୱଷ୍ଟୀକରଣ ଦେବା ଉଚିତ ବୋଲି ମାନବାଧିକାର କମିଶନ କହିଛନ୍ତି

ପ୍ରେଞ୍ଚ ଓପନ୍ ପ୍ରେଞ୍ଚ ଓପନ୍ ଟେନିସ୍ରେ ଭାରତର ରୋହନ ବୋପାନ୍ନା ଓ ରୋମାନିଆର ମାରିୟସ୍ କୋପିନ୍ଙ୍କ ଯୋଡ଼ି ପୁରୁଷ ଡବଲ୍ସ୍ର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି

ଅନ୍ୟ ତିନି କଣ ଭାରତୀୟ ପ୍ରତିଯୋଗୀ ଲିଆଣ୍ଡର୍ ପେସ୍ ଦିବିଜ୍ ଶରନ୍ ଓ ଜୀବନ୍ ନେଦୁନ୍ଚେଝିଆନ୍ ସେମାନଙ୍କର ଯୋଡ଼ିଦାରମାନଙ୍କ ସହ ଆଜି ପ୍ରଥମ ରାଉଣ୍ଡ ମ୍ୟାଚ୍ଗୁଡ଼ିକ ଖେଳିବେ ପୁରୁଷ ସିଙ୍ଗଲ୍ସରେ ପୂର୍ବତନ ୟୁଏସ୍ ଓପନ୍ ଚାମ୍ପିୟାନ୍ ଆର୍ଜେକ୍ଟିନାର ଜୁଆନ୍ ମାର୍ଟିନ୍ ଡେଲ୍ ପୋତ୍ରୋ ଚିଲିର ନିକୋଲାସ୍ ଜାରିଙ୍କୁ ହରାଇ ଦ୍ୱିତୀୟ ରାଉଣ୍ଡ୍ରେ ପ୍ରବେଶ କରିଛନ୍ତି